ଏବଂ ରାଜ୍ୟରେ ପୁଣି ଲେଉଟିଲା ଶୀତ

ଇତିମଧ୍ଧରେ ବେସାମରିକ ବିମାନ ଚଳାଚଳ ମନ୍ତଶାଳୟ ସହାୟତାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ୍ ଏବଂ କୋଭାକ୍ସିନ୍ ଟିକାର ଯଥେଷ୍ ଡୋଜ୍ ପହଞାଯାଇ ସାରିଛି

ଟିକା ନେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପଞୀକରଣ ଶେଷ ହୋଇଛି

ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ବ୍ୟବସାୟୀ ଜଗତକୁ ପ୍ରୋସାହନ ଦେବାପାଇଁ ସମ୍ବାଦ ଖବରକାଗଜର ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନକୁ ସେ ସାଧୁବାଦ ଜଶାଇଛନ୍ତି